ବୟସ୍କ ନାଗରିକଙ୍କ ପାଇଁ ରାଜ୍ୟ ସରକାର ସିନିୟର୍ ସିଟିଜେନ୍ ପଲିସି ଲାଗୁ କରିଥିବା ମୁଖ୍ୟମନ୍ତୀ କହିଛନ୍ତି

ଏହି ବ୍ବସ୍ପାର ପରୀକ୍ଷା ସଫଳ ହୋଇଥିବା ଜଣାପଡ଼ିଛି

ଖୁବ୍ଶୀଘ୍ର ଏହାର ଏକ ପ୍ରତିନିଧି ଦଳ ଛତିଶଗଡ଼ ଯାଇ ମୁଖ୍ୟମନ୍ତୀ ଶ୍ରୀ ବାଘେଲଙ୍କୁ ଭେଟି ମହାନଦୀ ଜଳ ବିବାଦର ସମାଧାନ ଦିଗରେ ସହାୟତା ଲୋଡ଼ିବ ବୋଲି ଜଶାପଡ଼ିଛି ଲୋକକଳା ଭଦ୍ରକ ଜିଲ୍ଲାର ଲୋକକଳା ଓ ଲୋକନୂତ୍ୟ କଳାକାର ସମାବେଶ ଅନୁଷ୍ପିତ ହୋଇଯାଇଛି

ଜିଲ୍ଲା ପ୍ରଶାସନିକ ଅଧିକାରୀଗଣଙ୍କ ସମେତ ଜନସାଧାରଣ ଏଥିରେ ଯୋଗଦେଇଥିଲେ

ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ନିଲମ୍ିତ କରିଛନ୍ତି

ଜଣେ ଶ୍ରମିକଙ୍ଙ ତିନୋଟି ଆଙ୍ଗୁଠି କାଟି ଦିଆଯାଇଥିବା ବେଳେ ଏସିଡିର ଶୀକାର ହୋଇଥିବା ଅନ୍ୟ ଗୁର୍ତର ଅବସ୍ରାରେ ବୂର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସୂଚନାଯୋଗ୍ୟ ଭୁବନେଶ୍ୱର ବମିଖାଲ ଅଞ୍ଚଳର ଦୁଇଜଣ ବ୍ୟକ୍ତି 'ପୁରୀ ଭୋଗ ଡଟ୍ କମ୍' ନାମରେ ଓ୍ୱେବ୍ସାଇଟ୍ ଖୋଲି ମହାପ୍ରସାଦ ଦର ତାଲିକା ପ୍ରକାଶ କରିଥିଲେ

ତେବେ ଚଳିତଥର ଏଠାରୁ ବୋଇଂ ବିମାନ ଉଡ଼ାଣ ପାଇଁ ବ୍ୟବସ୍ରା କରାଯାଉଥିବା ସେ କହିଛନ୍ତି